ବିଭିନ୍ ସ୍ନାନରେ ସ୍ୱତନ୍ତ କାର୍ଯ୍ୟକ୍ରମ

ଶାସକଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ ଓ ଦେବୀ ପ୍ରସାଦ ମିଶ୍ର ବିଦ୍ୟାଳୟ ବନ୍ଦ ନେଇ ଉଦ୍ବେଗ ପ୍ରକାଶ କରିଥିବାବେଳେ ଏହି ପ୍ରସଙ୍ଗରେ ଆକି ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧି ସଦସ୍ୟମାନେ ଅଡି ବସିଥିଲେ

ଏଥି ଯୋଗୁଁ ଗୃହ ଦୁଇ ଦୁଇଥର ମୁଲତବୀ ହୋଇଥିଲା ହଟଗୋଳ ନ ଥମିବାରୁ ଶେଷରେ ବାଚସ୍ୱତି ଗୃହ କାର୍ଯ୍ୟକୁ ଅପରାହ୍ମ ତିନିଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି

ଏହି ଅବସରରେ ତାଙ୍ଙ ଜନ୍ମସ୍ଥାନ ଭଦ୍ ଆଗରପଡାଠାରେ ଆଜି ସକାଳେ ବିଭିନ୍ନ ବର୍ଗର ଜନସାଧାରଣ ଉପସ୍ଥିତ ରହି ତାଙ୍କ ପ୍ରତିମୃତ୍ତିରେ ମାଲ୍ୟର୍ପଶ କରିଛନ୍ତି

ଅପରପକ୍ଷରେ ସୋମବାର ସୁଦ୍ଧା ଏ ସମ୍ମର୍କୀତ ରିପୋର୍ଟ ସତ୍ୟପାଠ ମାଧ୍ଧମରେ ଦାଖଲ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍ଙୁ ନିର୍ଦ୍ଦେଶ ଦେଇଛନ୍ତି

ଆଜି ମଧ୍ଧାହ୍ନରେ ଦକ୍ଷିଣାଞଳ ରାଜସ୍ୱ କମିଶନର ଟି ଆପାଙ୍ଗ ଆଓ ଘଟଣା ଘଟିଥିବା ସୁନାବେଡା ଅଞ୍ଚଳ ପରିଦର୍ଶନ କରି ଘଟଣାର ଅନୁଧ୍ଧାନ କରିଛନ୍ତି